ଦେଶର ଉତ୍ତରାଞ୍ଚଳରେ ବ୍ୟାପକ ବର୍ଷା ଓ ତୁଷାରପାତ ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି

ପାର୍ଲାମେଣ୍ଟର ସେକ୍ଟ୍ରାଲ୍ ହଲ୍ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ନେତାଜୀଙ୍କ ଜନ୍ମସ୍ଥାନ କଟକରେ ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଲାଲ୍କିଲ୍ଲାଠାରେ ନେତାଜୀ ସୁଭାଷଚନ୍ଦ୍ର ବୋଷ ସଂଗ୍ରାହାଳୟକୁ ଉଦ୍ଘାଟନ କରିଛନ୍ତି ସଂଗ୍ରାହଳୟକୁ ଉଦ୍ଘାଟନ କରିବା ଅବସରରେ ସେ ଏକ ଫଳକ ଉନ୍ମୋଚନ କରିଛନ୍ତି ଏହି ସଂଗହାଳୟରେ ସଭାଷଚନ୍ଦ ବୋଷ ଓ ଇଣ୍ଡିଆନ ନ୍ୟାସନାଲ ଆର୍ମି ସମ୍ଭନ୍ଧରେ ବହୁ ମୂଲ୍ୟବାନ ଜିନିଷ ରହିଛି ସେଗୁଡ଼ିକ ମଧ୍ୟରେ କାଠ ନିର୍ମିତ ଚୌକି ନେତାଜୀଙ୍କ ଦ୍ୱାରା ବ୍ୟବହୃତ ଖଣ୍ଡା ପଦକ ବ୍ୟାଚ୍ ପୋଷାକ ଓ ଆଏନ୍ଏ ସମ୍ବନ୍ଧୀୟ ବହୁ ଜିନିଷ ରହିଛି

ସେହି ସଂଗ୍ରହାଳୟରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଭାରତୀୟ ଯବାନମାନଙ୍କର ବୀରତ୍ୱ ସାହସିକତା ଓ ବଳିଦାନର ତଥ୍ୟମାନ ରହିଛି

ସେହି ସଂଗ୍ରହାଳୟରେ ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ଯବାନମାନଙ୍କ ବଳିଦାନ ସମେତ ଅନେକ ତଥ୍ୟ ରହିଛି ପ୍ରଧାନମନ୍ତ୍ରୀ ଦୂଶ୍ୟକଳା ସଂଗ୍ରହାଳୟକୁ ମଧ୍ୟ ଗସ୍ତ କରିଛନ୍ତି ଷୋଡ଼ଶ ଶତାବ୍ଦୀରୁ ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ଭାରତୀୟ କଳା ଉପରେ ଏହି ସଂଗ୍ରହାଳୟରେ ମୂଲ୍ୟବାନ ଜିନିଷମାନ ରହିଛି ସେହିସବୁ ସଂଗ୍ରହାଳୟ ଲାଲ୍କିଲ୍ଲା ମଧ୍ୟରେ ରହିଛି ନେତାଜୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ କେନ୍ଦ୍ର ସରକାର ଆଆ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରସ୍ ଦ୍ୱୀପକୁ 'ନେତାଜୀ ସୁଭାଷ ଚନ୍ଦ୍ର ଦ୍ୱୀପ' ନାମରେ ନାମିତ କରିଛନ୍ତି ଭାରତ ସରକାର ନେତାଜୀଙ୍କ ସମ୍ପନ୍ଧୀୟ ଶହେରୁ ଅଧିକ ଫାଇଲ୍ ସାବିଚ୍ଚନୀନ କରିଚ୍ଛନ୍ତି ପିଏମ୍ ମରିସସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ୍ କୁମାର ଜଗନ୍ନାଥଙ୍କ ମଧ୍ୟରେ ଗତକାଲି ବାରଶାସୀଠାରେ ଦ୍ୱିପକ୍ଷୀୟ କଥାବାର୍ତ୍ତା ହୋଇଛି ପଞ୍ଚଦଶ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବା ଅବସରରେ ଦୁଇନେତା କଥାବାର୍ତ୍ତା କରିଛନ୍ତି ସ୍ୱାସ୍ଥ୍ୟ ଦୁର୍ବିପାକ ପରିଚାଳନା ଓ ଶକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭାଗିଦାରି ସ୍ଥାପନ ସଂକ୍ରାନ୍ତ ଅନେକ ପ୍ରସ୍ତାବ ଉପରେ ଉଭୟ ନେତା ସହମତି ପ୍ରକାଶ କରିଛନ୍ତି ଏକ ବ୍ୟାପକ ଅର୍ଥନୈତିକ ଭାଗିଦାରି ରାଜିନାମା ଚୂଡ଼ାନ୍ତ କରିବା ସହିତ ଦ୍ଧିପକ୍ଷୀୟ ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧିର ଉପାୟଗୁଡ଼ିକ ଉପରେ ସେମାନେ ଆଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରଣାଳୟ କହିଛି ଉଭୟ ନେତା ମୋଟାମୋଟି ଦ୍ୱିପକ୍ଷୀୟ ସଂପର୍କର ସମୀକ୍ଷା କରିଛନ୍ତି ସାମୁଦ୍ରିକ ସମ୍ପଳର ସ୍ଥାୟୀ ବିନିଯୋଗ ପାଇଁ ସାମୁଦ୍ରିକ ଅର୍ଥନୀତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଉପାୟଗୁଡ଼ିକ ସଂକ୍ରାନ୍ତରେ ଉଭୟ ନେତା ଆଲୋଚନା କରିଛନ୍ତି ଆଫ୍ରିକାରେ ମିଳିତ ଉଦ୍ୟୋଗରେ କାର୍ଯ୍ୟକରିବା ସଂକ୍ରାନ୍ତରେ ମଧ୍ୟ ସେମାନେ ଆଲୋଚନା କରିଛନ୍ତି ଏସସି ନରୋଦା ପଟିୟା ଗୁଜ୍ଜୁରାତର ନରୋଦା ପଟିୟା ଗଣହତ୍ୟା ମାମଲାର ଚାରିଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି

ସେମାନେ ନିମୁଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିଲେ

ଇସିଆଇ ଆସାମ ଆସାମରେ ସାଧାରଣ ନିର୍ବାଚନ ହେବାକୁ ଥିବା ଦୃଷ୍ଟିରୁ ନିର୍ବାଚନ କମିଶନର ରାଜ୍ୟର ଆଇନ୍ଶୃଙ୍ଖଳା ପରିସ୍ଥିତି ସମେତ ସମସ୍ତ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ମୁକେଶ ସାହୁ କହିଛନ୍ତି ଯେ ନିର୍ବାଚନ କମିଶନ ରାଜ୍ୟର ବରିଷ୍ଣ ଅଧିକାରୀ ଏବଂ ଡିଜିପିଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ନିର୍ବାଚନ କମିଶନର ଆସାମ ବ୍ୟତୀତ ଅନ୍ୟ ରାଜ୍ୟଗୁଡ଼ିକର ନିର୍ବାଚନ ପ୍ରସ୍ତୁତି ସଂପର୍କରେ ମଧ୍ୟ ଗତକାଲି ସମୀକ୍ଷା କରିଥିଲେ

ଭୋଟ୍ ଗଣତି ଆଜି ସକାଳେ ଶେଷ ହୋଇଥିଲା ନିର୍ବାଚନ ଫଳାଫଳରେ ଉତ୍ସାହିତ ହୋଇ ବିଜେପି ରାଜ୍ୟଶାଖା ସଭାପତି ରଂଜିତ କୁମାର ଦାଶ କହିଛନ୍ତି କେନ୍ଦ୍ର ଓ ରାଜ୍ୟରେ ପାର୍ଟିର ଉତ୍ତମ କାର୍ଯ୍ୟ ପୋର୍ବ ଏହା ପର୍ବକ ହୋଇପି

ପାଞ୍ଚ ହଜାରରୁ ଅଧିକ ପ୍ରବାସୀ ଭାରତୀୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି ଆଜି ହେଉଛି ପ୍ରବାସୀ ଭାରତୀୟ ଦିବସର ଅନ୍ତିମ ଦିନ ଗତ ସୋମବାର ଦିନ ଯୁବ ପ୍ରବାସୀ ଭାରତୀୟ ଦିବସ ଏବଂ ଉତ୍ତରପ୍ରଦେଶ ପ୍ରବାସୀ ଭାରତୀୟ ଦିବସ ପାଳନ ସହିତ ଏହି ସମ୍ମିଳନୀ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ଦେଶର ସାଂସ୍କୃତିକ ତଥା ଆଧ୍ୟାତ୍ମିକ ରାଜଧାନୀ ବାରାଣାସୀଠାରେ ପ୍ରଥମ କରି ଏହି ତିନି ଦିନିଆ ସମ୍ମିଳନୀ ଆୟୋକିତ ହୋଇଛି

ସମ୍ମିଳନୀ ସମାପ୍ତ ହେବା ପରେ ଏଥିରେ ଅଂଶଗ୍ରହଣକାରୀମାନେ ଆସନ୍ତାକାଲି ପ୍ରୟାଗରାଜ ଗସ୍ତ କରି କ୍ୟୁମେଳା ପରିଦର୍ଶନ କରିବେ

ରାଜଧାନୀ ଡେରାଡୁନ୍ରେ ଗତ ସୋମବାରଠାରୁ ପ୍ରବଳ ବର୍ଷା ଲାଗିରହିଛି ସରକାରୀ ଭାବେ କୁହାଯାଇଛି ଯେ କୁନ୍ଦ ଓ ଚାମୋଲି ମଧ୍ୟରେ ତୁଷାରପାତ କାରଣରୁ ଋଷିକେଶ ଏବଂ ବଦ୍ରୀନାଥ ଜାତୀୟ ରାଜପଥ ଏବଂ ଅନ୍ୟ ରାସ୍ତାଗୁଡ଼ିକରେ ଚଳାଚଳ ବନ୍ଦ ରହିଛି ହିମାଚଳ ପ୍ରଦେଶର ଉଚ୍ଚ ଓ ପାର୍ବତ୍ୟାଞ୍ଚଳରେ ତୁଷାରପାତ ଏବଂ ନିମ୍ନ ପାର୍ବତ୍ୟାଞ୍ଚଳରେ ବର୍ଷା କାରଣରୁ ଶୀତ ଲହରୀ ପ୍ରବାହିତ ହେଉଛି ସିମ୍ଲା ମନାଲି କୁଫ୍ରି ନାର୍କନ୍ଦା କଳ୍ପା ଏବଂ ଡେଲ୍ହାଉସି ଅଞ୍ଚଳରେ ମଧ୍ୟ ପ୍ରବଳ ତୁଷାରପାତ ଦେଖିବାକୁ ମିଳିଛି ଅଧିକାଂଶ ସ୍ଥାନରେ ତାପମାତ୍ରା ହିମାଙ୍କ ନିକଟବର୍ତ୍ତୀ ରହିଛି

ବର୍ଷା କାରଣରୁ ଉତ୍ତରପ୍ରଦେଶର ଅଧିକାଂଶ ସ୍ଥାନରେ ଥଶ୍ଡାପାଗ ରହିଛି ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ନିମ୍ବରେ ରହିଛି

ବର୍ଷା ଓ ଶୀତ ଲହରୀ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି ଆଜି ଦେଶର ଉତ୍ତର ଭାଗରେ ବର୍ଷା ଓ ବରଫପାତ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ସଞ୍ଜିତା ବ୍ୟାନ୍ ଅନ୍ତର୍ଜାତୀୟ ଭାରୋତ୍ତାଳନ ଫେଡେରେସନ୍ ଦୁଇଥର କମନୱେଲ୍ଥ କ୍ରୀଡ଼ାରେ ସ୍ପର୍ଶ୍ଣପଦକ ବିଜେତା କେ ସଞ୍ଜିତା ଚାନୁଙ୍କ ଉପର୍ ସାମୟିକ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି ସଞ୍ଜିତା ଡୋପ୍ ଟେଷ୍ଟରେ ବିଫଳ ହେବା କାରଣରୁ ତାଙ୍କ ଉପରେ କଟକଣା ଲାଗୁ କରାଯାଇଥିଲା

ଆଗାମୀ ଦିନରେ ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପଭି ଗ୍ରହଣ କରାଯିବ